ଏଥିରେ ଆୟୁଷି ମହାପାତ୍ର ପ୍ରଥମ ସ୍ଛାନ ଅଧିକାର କରି ଟପ୍ଟର ହୋଇଛନ୍ତି

ଏହି ଖବର ଜିଲ୍ଲାର ବିଭିନ୍ନ ସ୍ଚାନରେ ଖୁସିର ଲହରୀ ଖେଳାଇ ଦେଇଛି

ଡେନମାର୍କର 'ଫି' ନାମକ ଏକ ସଂସ୍ଥା ବ୍କୁ ଫ୍ଲାଗ ପାଇଲଟ ପ୍ରମାଶପତ୍ର ପ୍ରଦାନ କରିବ